ପ୍ରଧାନମନ୍ତ୍ରୀ ଗତକାଲି ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ କଥାବର୍ତ୍ତା କରିଥିଲେ

କୋଭିଡ ନାଇଷ୍ଟିନ୍ କଟକଣା କୋହଳ କରାଯିବା ପରେ କ'ଣ ପରିବର୍ତ୍ତନ ଘଟିଛି ସେ ବିଷୟରେ ଜଣାଇବାକୁ ସେ ସେମାନଙ୍କୁ କହିଥିଲେ ଶ୍ରୀ ମୋଦି କହିଥିଲେ ପ୍ରଥମ ପର୍ଯ୍ୟାୟର କଟକଶା ସମୟରେ ଯେଉଁସବୁ ପଦକ୍ଷେପ ନିଆଯାଇଥିଲା ଦ୍ୱିତୀୟ ପର୍ଯ୍ୟାୟର କଟକଣା ସମୟରେ ସେହିସବୁ ପଦକ୍ଷେପ ନିଆଯିବାର ଆବଶ୍ୟକତା ଦେଖାଦେଇନଥିଲା ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ କଟକଣାରେ ନିଆଯାଇଥିବା ପଦକ୍ଷେପ ଗୁଡ଼ିକର ମଧ୍ୟ ତୂତୀୟ ପର୍ଯ୍ୟାୟ କଟକଣା ସମୟରେ କୌଣସି ଆବଶ୍ୟକତା ନଥିଲା ଶ୍ରୀ ମୋଦି କହିଛନ୍ତି ଚତୁର୍ଥ ପର୍ଯ୍ୟାୟ କଟକଣା ଲାଗୁବେଳେ ମଧ୍ୟ ତୂତୀୟ ପର୍ଯ୍ୟାୟରେ ଲାଗୁ ହୋଇଥିବା କଟକଶା ଗୁଡ଼ିକର ପୁନରାବୃତ୍ତି କରାଯିବାର କୌଣସି ଆବଶ୍ୟକତା ନାହିଁ ଦେଶରେ କେଉଁ କେଉଁ ସ୍ଥାନରେ କେତେ ସଂଖ୍ୟାରେ ଲୋକମାନେ ସଂକ୍ରମିତ ହୋଇଛନ୍ତି ବର୍ତ୍ତମାନ ଏକ ସ୍ୱଷ୍ଟ ଚିତ୍ର ଆମ ସମ୍ମୁଖକୁ ଆସିଯାଇଛି ପ୍ରଧାନମନ୍ତ୍ରୀ କହିଛନ୍ତି କୋଭିଡ ନାଇଣ୍ଟିନ୍ ସଂକ୍ରମଣକୁ ବୁଝିବା ପରେ ଏହା ଆମକୁ ଉତ୍ତମ ରଶକୌଶଳ ପ୍ରସ୍ତୁତରେ ସାହାଯ୍ୟ କରିବ ସେ କହିଛନ୍ତି ସଂକ୍ରମଣକୁ ଗ୍ରାମାଞ୍ଚଳରେ ପ୍ରବେଶ କରିବାକୁ ନଦେବା ପାଇଁ ଏବେ ଉଦ୍ୟମ ହେବା ଉଚିତ୍ ପ୍ରଧାନମନ୍ତ୍ରୀ କହିଛନ୍ତି କରୋନା ଭୂତାଣୁ ବିପକ୍ଷରେ ଲଢ଼େଇରେ ପଦକ୍ଷେପ ଅତି ସତର୍କତାର ସହ ଗ୍ରହଣ କରାଯିବା ଉଚିତ୍ ସେ କହିଛନ୍ତି ଆମ ସମ୍ମୁଖରେ ଦୁଇଟି ଚ୍ୟାଲେଞ୍ଜ ରହିଛି ଗୋଟିଏ ହେଉଛି ସଂକ୍ରମଣ ଜଣଙ୍କ ଶରୀରରୁ ଅନ୍ୟଜଣଙ୍କୁ ଶରୀରକୁ ପ୍ରବେଶ କରିବାକୁ ରୋକିବା ଓ ଅନ୍ୟଟି ହେଉଛି ସମସ୍ତ ସତର୍କତାମଳକ ପଦକ୍ଷେପ ସହିତ ଧୀରେ ଧୀରେ ସମସ୍ତ କାର୍ଯ୍ୟକଳାପ ଆରମ୍ଭ କରିବା ପ୍ରଧାନମନ୍ତ୍ରୀ କହିଛନ୍ତି ଅର୍ଥନୀତି ସଂକ୍ରାନ୍ତରେ ରାଜ୍ୟଗୁଡ଼ିକ ଦେଇଥିବା ମତାମତ ଉପରେ ପୁଙ୍ଗାନୁପୁଙ୍ଗ ଭାବେ ଆଲୋଚନା କରାଯିବ ରାଜ୍ୟ ମୁଖ୍ୟମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱର ପ୍ରଶଂସା କରି ଦେଶରେ ସ୍ୱାସ୍ଥ୍ୟ ଓ ଚିକିତ୍ସା ମୌଳିକ ଡ଼ାଞ୍ଚାକୁ ଆହୁରି ଅଧିକ ସୁଦୃତ୍ କରିବା ପ୍ରତି ଗୁରୁତ୍ୱାରୋପ କରିଥିଲେ କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ କହିଥିଲେ ସ୍ଥାନାନ୍ତରିତ ଶ୍ରମିକମାନଙ୍କର ଫେରିବା ସହିତ ଶାରିରୀକ ଦୂରତା ବଜାୟ ରଖିବା ମାସ୍କ ବ୍ୟବହାର କରିବା ଓ ସାନିଟାଇଜର ବ୍ୟବହାର କରିବା ଭଳି ନିୟମାବଳୀ ଗୁଡ଼ିକୁ ଆହୁରି ଅଧିକ କଡାକଡି ଭାବେ ଲାଗୁ କରାଯିବା ଉଚିତ୍ ଏହାଦ୍ୱାରା ଗ୍ରାମାଞ୍ଚଳରେ ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ରୋକାଯାଇପାରିବ ବାହାରୁ ଆସୁଥିବା ଶ୍ରମିକମାନଙ୍କୁ ବାଧ୍ୟତାମୂଳକ ଭାବେ ପୃଥକୀକରଣ କେନ୍ଦ୍ରଗୁଡ଼ିକରେ ରଖାଯିବା ପ୍ରତି ମଧ୍ୟ ସେମାନେ ଗ୍ରରତ୍ୱାରୋପ କରିଥିଲେ

ସେହିସବୁ ବିମାନଗୁଡ଼ିକ ରୁଷ ଜର୍ମାନୀ ଥାଇଲାଣ୍ଡ ଫ୍ରାନ୍ସ ସେନ୍ ଉଜ୍ବେକିସ୍ତାନ ଓ କାଜାଖସ୍ତାନ ଆଦି ଦେଶକୁ ଯାତ୍ରା କରିବ

ବନ୍ଦେ ଭାରତ ମିଶନ୍ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ବୈଦେଶିକ ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଗୁଡ଼ିକର ମିଳିତ ସହଯୋଗରେ ଆରମ୍ଭ କରାଯାଇଛି

ଆମ ସମ୍ଭାଦଦାତା ଜଣାଇଛନ୍ତି ବିଦେଶରୁ ଲୋକମାନଙ୍କୁ ଆଶିବା ସମୟରେ ସମସ୍ତ ପ୍ରକାର ସତର୍କତା ମୂଳକ ପଦକ୍ଷେପ ଓ ପରିଷ୍କାର ପରିଚ୍ଛନ୍ନତା ନିୟମର କଡ଼ାକଡ଼ି ପାଳନ କରାଯାଉଛି

ଗତ ରବିବାର ଦିନ ସେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ହସ୍କିଟାଲ୍ରେ ଭର୍ତ୍ତି କରାଯାଇଥିଲା

ସେ ହସ୍ୱିଟାଲ୍ରେ ଭର୍ତ୍ତି ହେବାକୁ ନେଇ ଦେଶର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ନେତୃବୃନ୍ଦ ଉଦ୍ବେଗ ପ୍ରକାଶ କରିବା ସହ ତାଙ୍କର ଆଶୁଆରୋଗ୍ୟ କାମନା କରିଥିଲେ

ଏହି ଟ୍ରେନ୍ଗୁଡ଼ିକ ନୁଆଦିଲ୍ଲୀରୁ ଦିବ୍ରୁଗଡ଼ ଅଗରତାଲା ହାଓଡ଼ା ପାଟନା ବିଳାଶପୁର ରାଞ୍ଚି ଭୁବନେଶ୍ୱର ସିକନ୍ଦରାବାଦ ବେଙ୍ଗାଲ୍ରରୁ ଚେନ୍ବାଇ ତିରୁବନନ୍ତପୁରମ୍ ମାଡ଼ଗାଓଁ ମୁମ୍ୟାଇ ସେଷ୍ଟ୍ରାଲ୍ ଅହମ୍ମଦାବାଦ ଓ ଜାମ୍ମୁତାଓ୍ୱିକୁ ଚଳାଚଳ କରିବ ଏହିସବୁ ଟ୍ରେନ୍ଗୁଡ଼ିକରେ ଯାତ୍ରା ପାଇଁ ରିଜର୍ଭେସନ୍ ଆଇଆର୍ସିଟିସି ଓ୍ୱେବ୍ସାଇଟ୍ରେ କରାଯିବ ଆଇଆର୍ସିଟିସି ଓ୍ୱେବ୍ସାଇଟ୍ରୁ ଏହି ସ୍ୱତନ୍ତ୍ର ଟ୍ରେନ୍ଗୁଡ଼ିକ ସମ୍ଭନ୍ଧୀୟ ସମସ୍ତ ତଥ୍ୟ ମିଳିପାରିବ ଏଥିପାଇଁ ରେଳ ଷ୍ଟେସନ୍ଗୁଡ଼ିକରେ ଟିକେଟ୍ କାଉଣ୍ଟର ଖୋଲାଯିବ ନାହିଁ କିମ୍ବା ଟିକେଟ୍ ବିକ୍ରି କରାଯିବ ନାହିଁ

ସମ୍ପୃକ୍ତ ରାଜ୍ୟ ସରକାରମାନଙ୍କ ସହ ପ୍ରଙ୍ଗାନ୍ରପ୍ରଙ୍ଗ ଆଲୋଚନା ପରେ ଏହି ଟ୍ରେନ୍ଗୁଡ଼ିକୁ ଚଳାଯାଉଛି ଏହି ଟ୍ରେନ୍ଗୁଡ଼ିକରେ ଯାତ୍ରୀମାନଙ୍କୁ ଚଢ଼ାଯିବା ପୂର୍ବରୁ ସେମାନଙ୍କର ପୁଙ୍ଗାନୃପୁଙ୍ଗ ଶାରୀରିକ ପରୀକ୍ଷା କରାଯାଉଛି ଯାତ୍ରୀମାନଙ୍କୁ ମାଗଣା ଖାଦ୍ୟ ଓ ପାନୀୟ ଯୋଗାଇ ଦିଆଯାଇଛି ଓ ଯାତ୍ରା ସମୟରେ ଶାରୀରିକ ଦୂରତା ବଜାୟ ରଖିବା ନିୟମର କଡ଼ାକଡ଼ି ପାଳନ କରାଯାଉଛି ଅଧିକାଂଶ ଟ୍ରେନ୍ ଆନ୍ଧ୍ରପ୍ରଦେଶ ବିହାର ଛତିଶଗଡ଼ ହିମାଚଳ ପ୍ରଦେଶ ଝାଡ଼ଖଣ୍ଡ କର୍ଷାଟକ ମଧ୍ୟପ୍ରଦେଶ ମହାରାଷ୍ଟ୍ର ଓଡ଼ିଶା ରାଜସ୍ଥାନ ତାମିଲନାଡୁ ତେଲଙ୍ଗାନା ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ଭଳି ରାଜ୍ୟଗୁଡ଼ିକର ସେଗୁଡ଼ିକର ଗନ୍ତବ୍ୟସ୍ଥଳୀରେ ପହଞ୍ଚି ସାରିଛି ସ୍ଥାନାନ୍ତରିତ ହୋଇ ରହିଥିବା ଶ୍ରମିକ ତୀର୍ଥଯାତ୍ରୀ ପର୍ଯ୍ୟଟକ ଓ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ନିଜ ରାଜ୍ୟରେ ପହଞ୍ଚାଇବା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଶାଳୟର ନିର୍ଦ୍ଦେଶ କ୍ରମେ ଏହି ଟ୍ରେନ୍ଗୁଡ଼ିକର ଚଳାଚଳ କରାଯାଉଛି

ବିଶ୍ୱର ଜନସାଧାରଣଙ୍କୁ ସୁସ୍ଥ ରଖିବା ଦିଗରେ ନର୍ସମାନେ ଅହରହ କାର୍ଯ୍ୟ କରୁଥିବାର ଶ୍ରୀ ମୋଦୀ କହିଛନ୍ତି ଏ ସଂକ୍ରାନ୍ତରେ କିଛି ଟ୍ୱିଟ୍ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି କୋଭିଡ୍ ନାଇଷ୍ଟିନ୍ର ମୁକାବିଲା କ୍ଷେତ୍ରରେ ସେମାନେ ସବୁଠୁ ଆଗରେ ରହି କାର୍ଯ୍ୟ କରୁଛନ୍ତି ପ୍ରଧାନମନ୍ତ୍ରୀ ନର୍ସ ଓ ସେମାନଙ୍କର ପରିବାରର ସଦସ୍ୟମାନଙ୍କୁ ଏଥିପାଇଁ କୃତ୍କତା ଜଣାଇଛନ୍ତି ନର୍ସମାନଙ୍କର କଲ୍ୟାଣ ଦିଗରେ କାର୍ଯ୍ୟ କରିବା ଓ ଏ କ୍ଷେତ୍ର ପ୍ରତି ଅଧିକ ଦୃଷ୍ଟି ଦେବା ପାଇଁ ସେ ତାଙ୍କର ପ୍ରତିଶ୍ରତିବଦ୍ଧତାକୁ ଦୋହରାଇଛନ୍ତି ସେ କହିଛନ୍ତି ଏହା ଦ୍ୱାରା ସର୍ବସାଧାରଣଙ୍କର ସେବା କରୁଥିବା ନର୍ସମାନଙ୍କର କେବେ ଅଭାବ ଦେଖାଦେବ ନାହିଁ